ବେଦପ୍ରକାଶ ଅଗ୍ରଓ୍ୱାଲ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ବିକେଡ଼ିର ଇସ୍ତାହାର କମିଟିରେ ବିଭିନ୍ନ ଛାତ୍ର ନେତା କୃଷକ ନେତା ଏବଂ ସ୍ୱୟଂସହାୟକ ଗୋଷୀଙ୍କୁ ସାମିଲ କରାଯାଇଛି

ସେହିଭଳି ପଦୁନାଭ ବେହେରା କସ୍ତୁରୀ ମହାପାତ୍ରଙ୍କୁ ମଧ୍ଧ ସମାନ ଦାୟିତ୍ୱ ଦିଆଯାଇଛି ଏତଦ୍ବ୍ତୀତ କମିଟିରେ ଅନଙ୍ଙ ଉଦୟ ସିଂଦେଓ ଭର୍ତ୍ଭୂହରି ମହତାବ ଅଚ୍ୟତ ସାମନ୍ତ ଅତନୁ ସବ୍ୟସାଚୀ ନାୟକ ସଂକୟ ଦାସବର୍ମା ଅରୁଣ ସାହୁ ସୁଦାମ ମାରାଣ୍ଡି ରମେଶ ମାଝି ସୁବାସ ସିଂହ ନଳିନୀ ପ୍ରଧାନ ନବଦାସ ଏବଂ ରବି ନନ୍ଦଙ୍କୁ ମଧ୍ୟ ସଦସ୍ୟ ରଖାଯାଇଛି

ନିର୍ବାଚନ ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ଶାସକ ଦଳର ମନ୍ତୀ ଏଭଳି ଖୋଲାଖୋଲି ଲାଞ ଯାଚିବା ଧର୍ଭବ୍ୟ ଅପରାଧ ଏହାକୁ ବିରୋଧ କରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୂତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାକ୍ୟ ନିର୍ବାଚନ ଅଧିକାରୀ ଆଗରେ ଅଭିଯୋଗ କରିଛନ୍ତି

ଚଳିତବର୍ଷର ଶୀର୍ଷକ 'ସର୍ବତ୍ର ସମସ୍ତଙ୍କ ପାଇଁ ସୁସ୍ଥ ବୃକକ' ରହିଛି

ଏହି ଖର୍ଚ ସୀମାର ଅନୁଧ୍ଧାନ କରିବା ପାଇଁ ବିଭିନ୍ ଟିମ୍ ଗଠନ କରାଯାଇଛି

ଗୁରୁତର ଆହତଙ୍ଙ ଅବସ୍ତା ସଂକଟାପନୁ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସଂଭାବନା ରହିଛି